କୋଭିଡ ହର୍ଷବର୍ଦ୍ଧନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି କୋଭିଡ୍ ମହାମାରୀ ବିପଦର ମୁକାବିଲା କରିବା ପାଇଁ ସରକାର ସମ୍ପର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଦେଶରେ କୋଭିଡ ସଂସକ୍ରମଣ ବୃଦ୍ଧି ପାଉଥିଲାବେଳେ ଅକ୍ଟିଜେନ୍ ସିଲିଣ୍ଡର ଓ ଭେଣ୍ଟିଲେଟରର ଅଭାବ ରହିବ ନାହିଁ ବୋଲି ସେ ଦୂଢ଼ ଭାବରେ ଜଣାଇଛନ୍ତି ଶ୍ରୀ ବର୍ଦ୍ଧନ କହିଛନ୍ତି ଦେଶରେ ଚିକିତ୍ସା ସୁବିଧା ଓ ଡାକ୍ତରୀ ମୌଳିକ ଡ଼ାଞ୍ଚା ବୃଦ୍ଧି କରିବା ଲାଗି ସରକାର ନିରନ୍ତର ପଦକ୍ଷେପ ନେଉଛନ୍ତି ଆସନ୍ତାକାଲି ସେ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ବୈଠକରେ ଦେଶରେ କୋଭିଡ୍ ସ୍ଥିତି ଉପରେ ସମୀକ୍ଷା କରିବେ ଶ୍ରୀ ହର୍ଷବର୍ଦ୍ଧନ ଆଜି ନୂଆଦିଲ୍ଲୀର ଏମ୍ସ ଟ୍ରମାକେନ୍ଦ୍ର ବୁଲି ଦେଖିଛନ୍ତି ଆଗାମୀ କେଇଦିନ ପର୍ଯ୍ୟନ୍ତ ସେ ବିଭିନ୍ନ କୋଭିଡ ସ୍ୱାସ୍କ୍ୟକେନ୍ଦ୍ର ଗୁଡ଼ିକ ପରିଦର୍ଶନ କରିବେ ସେ କହିଛନ୍ତି ଗତବର୍ଷ ଅପେକ୍ଷା ଏବର୍ଷ ଦେଶ କୋଭିଡ ମୁକାବିଲା ପାଇଁ ଅଧିକ ସକ୍ଷମ ରହିଛି ତଥାପି କୋଭିଡ ନିୟମ ପାଳନ ନ କରିବା ଓ ଲୋକମାନଙ୍କ ଦ୍ୱାରା ଅବହେଳା ଯୋଗୁଁ ବର୍ତ୍ତମାନ ପରିସ୍ଥିତି ସଙ୍କଟ ଜନକ ହୋଇଛି ବୋଲି ସେ ଦର୍ଶାଇଛନ୍ତି କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ସେ ଦେଶବାସୀଙ୍କୁ ଆହ୍ନାନ ଜଣାଇଛନ୍ତି କୋଭାକ୍ସିନ୍ କୋଭାକ୍ସିନ୍ ଟିକା ପ୍ରସ୍ତୁତି କାରିଗରୀ ବିଦ୍ୟା ଭାରତ ବାୟୋଟେକ୍ କମ୍ପାନୀରୁ ହଫ୍କାଇନ୍ ପ୍ରତିଷ୍ଠାକୁ ବଦଳି କରିବା ଲାଗି କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି ବିଜ୍ଞାନ ଓ କାରିଗରୀ ବିଦ୍ୟା ବିଭାଗ ପକ୍ଷରୁ ମହାରାଷ୍ଟ୍ର ସରକାରଙ୍କୁ ଏହା ଜଣାଇ ଦିଆଯାଇଛି ବିଶେଷଜ୍ଞ କମିଟିର ସୁପାରିଶ କ୍ରମେ ବର୍ଷକ ପାଇଁ ଏହି କାରିଗରୀ ବିଦ୍ୟା ହଫ୍କାଇନ୍ ପ୍ରତିଷ୍ଠାଙ୍କୁ ହସ୍ତାନ୍ତର କରାଯିବ ଏହାଦ୍ୱାରା ହଫ୍କାଇନ୍ ବାୟୋଫାର୍ମା କର୍ପୋରେସନ କୋଭାକ୍ତିନ୍ ଟିକା ତିଆରି କରିବା ଆରମ୍ଭ କରିଦେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ରାଜ୍ୟ ସରକାରଙ୍କର ଅନୁରୋଧକୁ ରକ୍ଷାକରି ଏଭଳି ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନଦ୍ର ମୋଦିଙ୍କୁ ଧନ୍ୟବାଦ କଣାଇଛନ୍ତି ହଫ୍କାଇନ୍ ପ୍ରତିଷ୍ଠାନ ବର୍ତ୍ତମାନ ରାଜ୍ୟରେ ବିପୁଳ ପରିମାଣର କୋଭାକୁନ୍ ଟିକା ତିଆରି କରିପାରିବ ବୋଲି ଆଶା କରାଯାଉଛି

ସ୍ପାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋଭିଡ ରୋଗୀମାନଙ୍କର ଚିକିତ୍ସା ପାଇଁ ଅକ୍ସିଜେନ୍ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏଭଳି ପଦକ୍ଷେପ ନେବା ଜରୁରୀ ହୋଇପଡିଛି ମହାରାଷ୍ଟ୍ର ମଧ୍ୟପ୍ରଦେଶ ଗୁଜୁରାଟ ଉତ୍ତରପ୍ରଦେଶ ଦିଲ୍ଲୀ ଛତିଶଗଡ କର୍ଣ୍ଣାଟକ କେରଳ ତାମିଲନାଡ଼ୁ ପଞ୍ଜାବ ହରିୟାଣା ଓ ରାଜସ୍ତାନ ଆଦି ରାଜ୍ୟ ଗୁଡ଼ିକରେ ଅକ୍ଟିଜେନ୍ ଚାହିଦା ଦିନକୁଦିନ ବୃଦ୍ଧି ପାଉଛି

ଏହି ନିଲାମ ପ୍ରକ୍ରିୟା ଚୂଡାନ୍ତ କରିବା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ କୁହାଯାଇଛି ବୈଦେଶିକ ମନ୍ତ୍ରଣାଳୟର ବିଭିନ୍ନ ଦ୍ରତାବାସ ଗୁଡ଼ିକ ଦ୍ୱାରା ଚିହ୍ନଟ କରାଯାଇଥିବା ଉସ ଗୁଡ଼ିକରୁ ଅକ୍ନିଜେନ୍ ଆମଦାନୀ କରିବା ଲାଗି କେତେ କ'ଣ ସମ୍ଭାବନା ରହିଛି ତାହା କାଶିବା ପାଇଁ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ କୁହାଯାଇଛି ଆସେମ୍ଜି ଇଲେକ୍ସନ ପଶ୍ଚିମବଙ୍ଗରେ ଆସନ୍ତାକାଲି ପଞ୍ଚମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି

ନିର୍ବାଚନ ପ୍ରକ୍ରିୟାକୁ ଅଧିକ ଉତ୍ତରଦାୟୀ ଓ ସ୍ପଚ୍ଛ କରିବା ସକାଶେ ପ୍ରତ୍ୟେକ ଭୋଟ୍ଗ୍ରହଣ କେନ୍ଦ୍ରରେ ଭିଭିପାଟ୍ ସହ ଇଭିଏମ୍ ମେସିନ୍ ବ୍ୟବହାର କରାଯିବ ସୁରୁଖୁରୁରେ ନିର୍ବାଚନ କରିବା ଲାଗି ଯଥେଷ୍ଟ ସଂଖ୍ୟକ ଇଭିଏମ୍ ଓ ଭିଭିପାଟ୍ ମେସିନ୍ ଯୋଗାଇ ଦିଆଯାଇଛି

କୁଚ୍ବିହାର ହିଂସାକାଶ୍ଡ ଭଳି ଘଟଣାର ପୁନରାବୃଭିକୁ ଏଡେଇବା ଲାଗି ଏଥର ବହୁସଂଖ୍ୟକ ଜବାନଙ୍କୁ ମୁତୟନ କରାଯାଉଛି

ଆଗରୁ ଦେଢ଼ହଜାର ଭୋଟ୍ଦାତାଙ୍କୁ ଅନୁମତି ଦିଆଯାଉଥିଲା

ପ୍ରତ୍ୟେକ ଭୋଟ୍ଗ୍ରହଣ କେନ୍ଦ୍ରରେ ପିଇବା ପାଣି ଅପେକ୍ଷା କରିବା ପାଇଁ ଛାମୁଣ୍ଡିଆ ଶୌଚାଳୟ ସହ ପାଣି ବ୍ୟବସ୍ଥା ଏବଂ ଉପଯୁକ୍ତ ଆଲୋକ ବ୍ୟବସ୍ଥା ଆଦି ଯୋଗାଇ ଦିଆଯାଇଛି ଭୋଟ୍ଗ୍ରହଣ କେନ୍ଦ୍ର ଗୁଡ଼ିକୁ ବାଧ୍ୟତାମୂଳକ ଭାବେ ସାନିଟାଇଜ୍ କରିବା ପ୍ରବେଶ ଆରମ୍ଭରୁ ଭୋଟ୍ଦାତାମାନଙ୍କର ଥର୍ମାଲ ଯାଞ୍ଚ କରିବା ପାଇଁ ଚିକିତ୍ସା ସହାୟକ ଓ ଆଶାକର୍ମୀମାନଙ୍କୁ ନିଯୁକ୍ତ କରାଯାଇଛି ଯଦି କୌଣସି ଭୋଟ୍ଦାତାଙ୍କ ଶରୀରର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ଥାଏ ତେବେ ତାଙ୍କୁ ସବାଶେଷରେ ଭୋଟ୍ ଦେବା ପାଇଁ କୁହାଯିବ ଓଡ଼ିଶାର ପିପିଲି ବିଧାନସଭାର ନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ଗତ ବୁଧବାର ଦିନ ପରଲୋକ ଘଟିବାରୁ ସେଠାରେ ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି

ରାଷ୍ଟ୍ରପତି କୋଏ ବାଇଡେନ୍ କହିଛନ୍ତି ତାଙ୍କ ଦେଶର ଗଣତାନ୍ତିକ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବା ବିଦେଶୀ ଶକ୍ତିମାନଙ୍କୁ ଦୂଢ଼ ହସ୍ତରେ ଦମନ କରାଯିବ

ଗତମାସରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପଙ୍କୁ ପୁନର୍ବାର ବିଜୟୀ କରିବା ପାଇଁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ କେତେକ ପ୍ରଭାବଶାଳୀ ବ୍ୟକ୍ତି ଓ ସଂସ୍ଥାକୁ କାମରେ ଲଗାଇଥିବା କୁହାଯାଇଥିଲା କିନ୍ତୁ ଏ ସଂକ୍ରାନ୍ତରେ କୌଣସି ସଠିକ୍ ଖବର ମିଳିପାରିନାହିଁ ଏଭଳି ଅଭିଯୋଗକୁ ରୁଷିଆ ଅଗ୍ରାହ୍ୟ କରିଛି ଏବଂ ଆମେରିକା ଭଳି ରୁଷ୍ ମଧ୍ୟ ପଦକ୍ଷେପ ନେବ ବୋଲି ଜଣାଇଦେଇଛି ଦୁଇଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଆମେରିକା ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ଓସିଆଇ କାର୍ଡ ପ୍ରବାସୀ ଭାରତୀୟ ନାଗରିକ ଓସିଆଇ କାର୍ଡ ପ୍ରଦାନ ପ୍ରକ୍ରିୟାକୁ ସରଳ କରିବା ଲାଗି ସରକାର ନିଷ୍ପଭି ନେଇଛନ୍ତି

ଆଗାମୀ ମେ' ମାସ ଶେଷ ସପ୍ତାହରେ ସାନି ଆକଳନ ପ୍ରକାଶ କରାଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍ଟଚନା ଦିଆଯାଇଛି